ଓଡ଼ିଶା ମାଧ୍ଘମିକ ସ୍କୁଲ ଶିକ୍ଷକ ସଂଘ ଦ୍ୱାରା ପ୍ରସ୍ତୁତ ପ୍ରଶ୍ୱପତ୍ର ଆଧାରରେ ଏହି ପରୀକ୍ଷା କରାଯିବ

ଦୁଇଟି ସିଟିରେ ଏହି ପରୀକ୍ଷା କରାଯିବ

ଏହି ସମୟରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି